ଆକି ଦେଶ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେଉଁ ଯେଉଁ ସ୍ଥାନରେ ଅଧିକ ସଂକ୍ରମଣ ହୋଇଛି ଓ ଯେଉଁ ଯେଉଁ ସ୍ଥାନଗୁଡ଼ିକରେ ସଂକ୍ରମଣକୁ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି ସେଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯିବ ଓ ଆଗାମୀ ଦିନଗୁଡ଼ିକରେ ସେହିସବୁ ସ୍ଥାନରେ କଡ଼ାକଡ଼ି ଭାବେ କଟକଣା ଲାଗୁ କରାଯିବ

ସେ କହିଛନ୍ତି ସରକାର ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା ସଂକ୍ରାନ୍ତରେ ଆସନ୍ତାକାଲି ଏକ ବ୍ୟାପକ ଯୋଜନା ଉପସ୍ଥାପନ କରିବେ ପ୍ରଧାନମନ୍ତ୍ରୀ କହିଛନ୍ତି ନୂଆ ନିର୍ଦ୍ଦେଶାବଳୀ ଜାରି କରାଯିବା ସମୟରେ ସରକାର ଗରିବ ଲୋକ ଓ ଦିନମଜୁରିଆମାନଙ୍କର ସ୍ୱାର୍ଥ ପ୍ରତି ଧ୍ୟାନ ଦେବେ ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ଭୂତାଣୁ ବିପକ୍ଷରେ ଭାରତ ଦୃଢ଼ତାର ସହ ଲଢୁଛି ଓ ଦେଶର ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେବା ସତ୍ତ୍ୱେ ଦେଶକୁ ବଞ୍ଚାଇଛନ୍ତି ଦେଶର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଲୋକମାନେ ଶୃଙ୍ଖଳିତ ସୈନିକ ଭଳି ସେମାନଙ୍କର କର୍ତ୍ତବ୍ୟ ନିର୍ବାହନ କରୁଛନ୍ତି ଦେଶର ଜନସାଧାରଣ ଯେଉଁ ଧୈର୍ଯ୍ୟ ଓ ଶୃଙ୍ଖଳାର ପ୍ରଦର୍ଶନ କରିଛନ୍ତି ତାହାର ଶ୍ରୀ ମୋଦି ପ୍ରଶଂସା କରିଛନ୍ତି କଟକଣା ଲାଗୁ ସମୟରେ ଦେଶର ନାଗରିକମାନେ ସାତଟି ବିଷୟରେ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି କରୋନା ବିପକ୍ଷରେ ଅହରହ ସଂଗ୍ରାମ ଚଳେଇଥିବା ଡାକ୍ତର ନର୍ସ ସଫେଇ କର୍ମଚାରୀ ଓ ପୁଲିସ୍ କର୍ମଚାରୀମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବାକୁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି ଯେଉଁ ବ୍ୟକ୍ତିମାନଙ୍କର ବ୍ୟବସାୟ ଓ ଶିକ୍ଷସଂସ୍ଥା ରହିଛି ସେମାନେ ସେଥିରେ ନିଯୁକ୍ତ ଶ୍ରମିକମାନଙ୍କ ପ୍ରତି ଦୟାବାନ ହେବାକୁ ନିବେଦନ କରି ଆର୍ଥିକ ଦୁରାବସ୍ଥା ସତ୍ତ୍ୱେ ସେମାନଙ୍କର ଛଟେଇ ନ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ଦେଶରେ କୋଭିଡ୍ ନାଇଷ୍ଟିନ୍ ଭୂତାଣୁ ସଂକ୍ରମିତ ହେବା ପୂର୍ବରୁ ଦେଶର ବିମାନ ବନ୍ଦରଗୁଡ଼ିକରେ ଯାଞ୍ଚ ଆରମ୍ଭ କରାଯାଇଥିଲା ସେ କହିଛନ୍ତି ସାମୃହିକ ଉଦ୍ୟମ ଓ ଠିକ୍ ସମୟରେ ନିଷ୍ପଭି ଗ୍ରହଣ ଆକି ଦେଶକୁ ବିଶ୍ୱର ବିଭିନ୍ନ ଉନ୍ନତ ଦେଶଗୁଡ଼ିକ ତୁଳନାରେ ଏ କ୍ଷେତ୍ରରେ ଅଧିକ ସ୍ୱରକ୍ଷିତ ରଖିପାରିଛି ଭିପି ଲକ୍ଡାଉନ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ କହିଛନ୍ତି ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣାର ସମ୍ପ୍ରସାରଣ ପାଇଁ ପ୍ରଧାନମନ୍ତ୍ରୀ କରିଥିବା ଘୋଷଣାରୁ ଦେଶର ଜନସାଧାରଣଙ୍କ ପ୍ରତି ସରକାରଙ୍କ ଦାୟିତ୍ୱବୋଧତାର ପରିଚୟ ମିଳୁଛି କିଛି ଟ୍ୱିଟ୍ ବାର୍ଭାରେ ଶ୍ରୀ ନାଇଡୁ କହିଛନ୍ତି ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବାପାଇଁ କଟକଣାର ସମ୍ପ୍ରସାରଣ ଯେପରି ଅଧିକ ସଫଳ ହେବ ତାହା ଲୋକମାନଙ୍କ ସହଯୋଗ ଉପରେ ନିର୍ଭର କରୁଛି

ଶ୍ରୀ ନାଇଡୁ କହିଛନ୍ତି ସାମ୍ପ୍ରତିକ ପରିସ୍ଥିତିକୁ ବିଚାରକୁ ନେଲେ ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ବର୍ଭମାନପାଇଁ ସର୍ବୋକୃଷ୍ଣ ସମ୍ଭାବ୍ୟ ପଦକ୍ଷେପ ସାବ୍ୟସ୍ତ ହେବ କୁଷକ ଓ କୃଷିକ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କର ହିତସାଧନପାଇଁ ସରକାର ଆବଶ୍ୟକ ପଦକ୍ଷେପମାନ ଗ୍ରହଣ କରିବେ ସେ କହିଛନ୍ତି ଏକ ଉତ୍ତମ ଭବିଷ୍ୟତ ପାଇଁ ଆମକୁ ବର୍ଭମାନ କିଛି ଅସୁବିଧା ଭୋଗ କରିବାକୁ ପଡ଼ିବ ଓ ପରିଶେଷରେ ଆମେ ବିଜୟୀ ହୋଇପାରିବା ଏଚ୍ଏମ୍ ଏସେନ୍ସିଆଲ୍ କମୋଡିଟି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦେଶରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟପଦାର୍ଥ ଔଷଧପତ୍ର ଓ ଅତ୍ୟାବଶ୍ୟକ ସାମଗ୍ରୀ ମହକୁଦ୍ ଥିବାର କନସାଧାରଣଙ୍କୁ ଆଶ୍ୱାସନା ଦେଇଛନ୍ତି ସେ କହିଛନ୍ତି ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା ସମୟସୀମା ସମ୍ପ୍ରସାରଣକୁ ନେଇ କେହି ଚିନ୍ତିତ ହେବା ଉଚିତ ନୁହେଁ କିଛି ଟ୍ୱିଟ୍ ବାର୍ଭାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଦେଶର ଧନୀ ବ୍ୟକ୍ତିମାନଙ୍କୁ ସେମାନଙ୍କ ନିକଟରେ ରହୁଥିବା ଗରିବ ଲୋକମାନଙ୍କୁ ସହାୟତାର ହାତ ବଢ଼ାଇବା ଲାଗି ନିବେଦନ କରିଛନ୍ତି ରାଜ୍ୟ ସରକାରଗୁଡିକର ଭୂମିକାକୁ ପ୍ରଶଂସା କରି ଶ୍ରୀ ଶାହା କହିଛନ୍ତି କେନ୍ଦ୍ର ସରକାରଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ରାଜ୍ୟ ସରକାରମାନେ ଯେଭଳି ଭାବେ କାର୍ଯ୍ୟ କରୁଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଡାକ୍ତର ସ୍ୱାସ୍ଥ୍ୟକର୍ମୀ ସଫେଇ କର୍ମଚାରୀ ପୁଲିସ୍ ଓ ନିରାପତ୍ତା କ୍ଷେତ୍ରରେ କାର୍ଯ୍ୟରତ ସମସ୍ତ କର୍ମଚାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହନ କରୁଛନ୍ତି ଓ ସେମାନଙ୍କର ଯଥେଷ୍ଟ ଅବଦାନ ରହିଛି

ସେହି ଟ୍ରେନ୍ଗୁଡ଼ିକ ମଧ୍ୟରେ ସମସ୍ତ ପ୍ରିମିୟମ୍ ଟ୍ରେନ୍ ମେଲ୍ ଏକ୍ୱପ୍ରେସ୍ ପାସେଞ୍ଜର୍ ସହରତଳି ଟ୍ରେନ୍ କୋଲ୍କାତା ମେଟ୍ରୋ କୋଙ୍କଣ ରେଳବାଇ ଟ୍ରେନ୍ ଓ ଅନ୍ୟାନ୍ୟ ଯାତ୍ରୀବାହୀ ଟ୍ରେନ୍ଗୁଡ଼ିକ ରହିଛି ରେଳବାଇ ଏହି ଟ୍ରେନ୍ଗୁଡ଼ିକର ଯାତ୍ରୀମାନଙ୍କର ଟିକେଟ୍ର ମୂଲ୍ୟ ସମ୍ପର୍ଣ୍ଣରପେ ପେରସ୍ତ କରିବ

ଅନ୍ଲାଇନ୍ ମାଧ୍ୟମରେ ଟିକେଟ୍ କରିଥିବା ଯାତ୍ରୀମାନଙ୍କୁ ସେମାନଙ୍କର ଟିକେଟ୍ କ୍ୟାନ୍ସେଲ୍ କରିବାର କୌଣସି ଆବଶ୍ୟକତା ନାହିଁ

ରେଳବାଇ ପକ୍ଷରୁ ଏକ ସ୍ୱଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେଉଁ ଯାତ୍ରୀମାନେ ବାତିଲ୍ ହୋଇ ନ ଥିବା ଟ୍ରେନ୍ଗୁଡ଼ିକ ପାଇଁ ଆଗୁଆ ଟିକେଟ୍ ବୁକିଂ କରିସାରିଛନ୍ତି ସେମାନଙ୍କୁ ସେମାନଙ୍କର ସମ୍ପୂର୍ଣ୍ଣ ଟିକେଟ୍ର ମୂଲ୍ୟ ପେରସ୍ତ ମିଳିବ ଦେଶର ବିଭନ୍ନ ଭାଗକୁ ଅତ୍ୟାବଶ୍ୟକ ସାମଗ୍ରୀମାନ ପଠାଇବାକୁ ନିର୍ଣ୍ଣିତ କରିବାଲାଗି ସମସ୍ତ ମାଲ୍ବାହୀ ଓ ପାର୍ଶଲ୍ ଟ୍ରେନ୍ଗୁଡ଼ିକର ଚଳାଚଳ ଜାରି ରହିବ ଇ ଟିକେଟ୍ ସମେତ ସମସ୍ତ ଯାତ୍ରୀବାହୀ ଟ୍ରେନ୍ଗୁଡ଼ିକ ପାଇଁ ଆଗୁଆ ଟିକେଟ୍ ବୁକିଂକୁ ପରବର୍ତ୍ତୀ ନିର୍ଦ୍ଦେଶ ମିଳିବା ପର୍ଯ୍ୟନ୍ତ ବାତିଲ୍ ରଖାଯାଇଛି ତେବେ ଅନ୍ଲାଇନ୍ ଟିକେଟ୍ କ୍ୟାନ୍ସେଲେସନ୍ ସୁବିଧା କାରି ରହିବ ପରବର୍ତ୍ତୀ ନିର୍ଦ୍ଦେଶ ମିଳିବା ପର୍ଯ୍ୟନ୍ତ ରେଳବାଇର ସମସ୍ତ ଟିକେଟ୍ ବୃକିଂ କାଉଣ୍ଟର୍ଗୁଡ଼ିକୁ ବନ୍ଦ୍ ରଖାଯିବ

ରାଜ୍ୟ ସରକାର ଭୂତାଣୁ ସଂକ୍ରମଣର ମୁକାବିଲା କରିବା ସହ ରାଜ୍ୟର ଅର୍ଥନୀତିକୁ ମଧ୍ୟ ସୁଧାରିବା ଦିଗରେ ପଦକ୍ଷେପ ନେଉଛନ୍ତି ମହାରାଷ୍ଟ୍ର ଅର୍ଥନୀତିକୁ ସୁଧାରିବା ପାଇଁ ରାଜ୍ୟ ସରକାର ବିଶେଷଜ୍ଞମାନଙ୍କର ଏକ କମିଟି ଗଠନ କରିଛନ୍ତି

ତାଙ୍କର ଜନ୍ମସ୍ଥାନ ଏବେ ଡକ୍ଟର ଆୟେଦକର ନଗର ଭାବେ ନାମିତ ହୋଇଛି ଡକ୍ଟର ଆମ୍ବେଦକର ଜଣେ ବିଶିଷ୍ଟ ଆଇନଜ୍ଞ ଅର୍ଥନୀତିଜ୍ଞ ରାଜନୀତିଜ୍ଞ ଓ ସାମାଜିକ ସଂସ୍କାରକ ଥିଲେ ସମାଜର ଦୁର୍ବଳ ଶ୍ରେଣୀ ପ୍ରତି ଯୁଗଯୁଗରୁ ହୋଇଆସୁଥିବା ପକ୍ଷପାତକୁ ଲୋପ କରିବା ଦିଗରେ ସେ ଆଜୀବନ ସଂଗ୍ରାମ କରିଥିଲେ ସ୍ୱାଧୀନତା ପରେ ସେ ଦେଶର ପ୍ରଥମ ଆଇନ ଓ ନ୍ୟାୟ ମନ୍ତ୍ରୀ ହୋଇଥିଲେ ଓ ଭାରତୀୟ ସମ୍ବିଧାନର ପ୍ରଣୟନରେ ମୁଖ୍ୟ ଭୂମିକା ଗ୍ରହଶ କରିଥିଲେ ସମସ୍ତ ପ୍ରକାରର ପକ୍ଷପାତକୁ ଲୋପ କରିବା ପାଇଁ ସେ ଅନେକ ନିୟମ ପ୍ରଣୟନ କରିଥିଲେ

ଜଣେ ସାମାଜିକ ଓ ରାଜନୈତିକ ସଂସ୍କାରକ ଭାବେ ଡକ୍ଟର ଆୟେଦକରଙ୍କ ପ୍ରସିଦ୍ଧି ସମଗ୍ର ବିଶ୍ୱରେ ବେଶ ଜଣାଶୁଣା ଭାରତର ସାମାଜିକ ଅର୍ଥନୈତିକ ସମସ୍ୟାଗୁଡ଼ିକ ସଂକ୍ରାନ୍ତରେ ମନୋଭାବରେ ପରିବର୍ତ୍ତନ ଆଶିବା ଦିଗରେ ତାଙ୍କର ଚିନ୍ତାଧାରା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି

ଆଫଗାନିସ୍ତାନ ସାଧାରଣ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶରେ ଭୂତାଣୁ ସଂକ୍ରମଣ ସାମୃହିକ ସ୍ତରକୁ ଯାଉଥିବାରୁ ଆଗାମୀ ସପ୍ତାହଗୁଡ଼ିକରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟାରେ ଯଥେଷ୍ଟ ଅଧିକ ବୂଦ୍ଧି ଘଟିବାର ସମ୍ଭାବନା ରହିଛି